ଏନ୍ସିପିର ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ଦୁଇ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ମହା ସିଏମ୍ ଫଡନବିସ୍ ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନବିସ୍ ଏନ୍ସିପି ସମର୍ଥନରେ ମୁଖ୍ୟମନ୍ତ୍ରୀ ଭାବେ ଶାସନ ଭାର ହାତକୁ ନେବା ସହ ରାଜ୍ୟରେ ଦୀର୍ଘ ଏକମାସରୁ ଅଧିକ ସମୟ ଧରି ଲାଗିରହିଥିବା ରାଜନୈତିକ ଅଚଳାବସ୍ଥାର ଅବସାନ ଘଟିଛି ଏନ୍ସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ରାଜ୍ୟପାଳ ଭଗତ ସିଂ କୋଶିଆରୀ ଆଜି ସକାଳେ ଶ୍ରୀ ଫଡନବିସ ଓ ଶ୍ରୀ ପାୱାରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଶପଥଗ୍ରହଣ ଉତ୍ସବ ପରେ ଶ୍ରୀ ଫଡନବିସ କହିଛନ୍ତି ମହାରାଷ୍ଟ୍ରର ଜନସାଧାରଣ ସ୍କଷ୍ଟ ଜନମତ ଦେଇଥିଲେ କିନ୍ତୁ ଶିବସେନା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅନ୍ୟ ଦଳଗୁଡ଼ିକ ସହ ମେଣ୍ଟ କରିବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ପଡ଼ିଥିଲା ମହାରାଷ୍ଟ୍ର ଏକ ସ୍ଥିର ସରକାର ଦରକାର କରେ ଅସ୍ଥିର ସରକାର ନୁହେଁ ବୋଲି ଶ୍ରୀ ଫଡନବିସ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅକିତ ପାୱାର କହିଛନ୍ତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ କୌଣସି ସରକାର ଗଠନ ହୋଇ ପାରି ନଥିଲା ଓ ମହାରାଷ୍ଟ୍ର କୃଷକମାନଙ୍କ ସମସ୍ୟା ସମେତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲା ସେ ଦୃଷ୍ଟିରୁ ସେମାନେ ସରକାର ଗଠନ କରିବାକୁ ନିଷ୍କଭି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ଫଡନବିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସେ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ରର ଉଜ୍ଜଳ ଭବିଷ୍ୟତ ଦିଗରେ ସେମାନେ ନିଷ୍ଣାପରତାର ସହ କାର୍ଯ୍ୟ କରିବେ ବୋଲି ତାଙ୍କର ଦୂଢ଼ ବିଶ୍ୱାସ ରହିଛି କେନ୍ଦ୍ର ସଡ଼କ ପରିବହନ ରାଜପଥ ଓ ଜାହାଜ ଚଳାଚଳମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଶ୍ରୀ ଫଡନବିସ ଓ ଶ୍ରୀ ପାୱାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇତିମଧ୍ୟରେ ଏନ୍ସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ମହାରାଷ୍ଟ୍ରରେ ସରକାର ଗଠନ କରିବା ପାଇଁ ବିଜେପିକୁ ସମର୍ଥନ କରିବା ଲାଗି ଅଜିତ ପାୱାରଙ୍କ ନିଷ୍ପଭି ତାଙ୍କର ବ୍ୟକ୍ତିଗତ ନିଷ୍ପଭି ଓ ଏନ୍ସିପିର ଏଥିରେ କୌଣସି ହାତ ନାହିଁ ଟ୍ପିଟ୍ କରି ସେ କହିଛନ୍ତି ତାଙ୍କର ନିଷ୍ପଭିକୁ ପାର୍ଟି ସମର୍ଥନ କରିବ ନାହିଁ ଶିବସେନା ନେତା ସଂଜୟ ରାଉତ କହିଛନ୍ତି କ୍ଷମତା ଲୋଭରେ ଅଜିତ ପାୱାର ପ୍ରତାରଣା କରିଛନ୍ତି ସେ କହିଛନ୍ତି ଏଥିରେ ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କର କୌଣସି ତ୍ରଟି ନାହିଁ ଓ ସେ ବର୍ତ୍ତମାନ ମଧ୍ୟ ଶିବସେନାକୁ ସମର୍ଥନ କରୁଛନ୍ତି

ଏହି ଦଳ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଫସଲର ଘଟିଥିବା କ୍ଷୟକ୍ଷତିର ଆକଳନ କରିବେ କେନ୍ଦ୍ରୀୟ ଟିମ୍ରେ କେନ୍ଦ୍ର ସରକାରଙ୍କର ବହୁ ଅଫିସର ରହିଛନ୍ତି ଅମରାବତୀ ଡିଭିଜନର ଡିଭିଜନାଲ୍ କମିଶନର ପିୟୁଷ ସିହ କେନ୍ଦ୍ରୀୟ ଟିମ୍ଙ୍କ ନିକଟରେ ଅଞ୍ଚଳର ସମସ୍ୟାଗୁଡ଼ିକ ବିଷୟରେ ଜଣାଇଛନ୍ତି କପା ବିକାଶ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡକୁର ଆର୍ପି ସିଂ ଏହି କେନ୍ଦ୍ରୀୟ ଟିମ୍ର ଅଧ୍ୟକ୍ଷ ଅଛନ୍ତି

କପା ଚାଷ ହେଉଥିବା ବୁଲଦାନା ଓ ଅକୋଲା ଜିଲ୍ଲା ଅଦିନିଆ ବର୍ଷାରେ ଭୀଷଣ କ୍ଷତିଗ୍ରସ୍ତ ହୋଇଥିବାବେଳେ ଅମରାବତୀ ଓ୍ୱାସିମ୍ ଓ ଜବତ୍ମାଳ କିଲ୍ଲା ଅପେକ୍ଷାକୃତ କମ୍ କ୍ଷତିଗ୍ରସ୍ତ ହୋଇଛି ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍ ଜବତମାଳା କିଲ୍ଲାର ନେର୍ ବ୍ଲକ ଗସ୍ତ କରିଛନ୍ତି ସହି ବ୍ଲକରେ କପା ସୋୟାବିନ ଓ ପନିପରିବା ଫସଲର ବ୍ୟାପକ କ୍ଷତି ଘଟିଛି ଆସେମ୍କି ଇଲେକ୍ସନ୍ନ ଝାଡ଼ଖଣ୍ଡରେ ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଥିବା ସହ ରାଜ୍ୟରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ଧିତ ହୋଇଛି

ଇତିମଧ୍ୟରେ ଗତକାଲି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଞ୍ଜପ୍ତି ଜାରି ହେବା ସହ ଏହି ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେଗୁଡ଼ିକ ମଧ୍ୟରୁ ତିନୋଟି ନିର୍ବାଚନ ମଣ୍ଡଳୀ ଅନୁସୂଚିତ କାତିଗୁଡ଼ିକ ପାଇଁ ସଂରକ୍ଷିତ ରହିଛି

ଏହି ଟଙ୍କା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି ଏ ସଂକ୍ରାନ୍ତରେ କିଛି ଏଫ୍ଆଇଆର୍ ମଧ୍ୟ ରୁଜୁ କରାଯାଇଛି

କାର୍ରେ ଥିବା ଦୁଇଜଣ ଲୋକ ସେହି ଟଙ୍କା ବିଷୟରେ ସଠିକ୍ ଦସ୍ତାବିଜ ଉପସ୍ଥାପନ କରିବାରେ ବିଫଳ ହୋଇଥିଲେ

ଜାମ୍ମୁ କାଶ୍ମୀର ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା ଆର୍ଥିକ କମିଶନର ଅଟଳ ଡୁଲ୍ ଏକ ବୈଠକରେ ଏହା ଜଣାଇଛନ୍ତି ଜନୌଷଧି ଓ ଅମୃତ ଷ୍ଟୋରଗୁଡ଼ିକର କାର୍ଯ୍ୟକାରିତାର ସମୀକ୍ଷା ପାଇଁ ସେହି ବୈଠକ ବସିଥିଲା

ସେ କହିଛନ୍ତି କାଶ୍ମୀର ସୂପର୍ ସ୍କେଶିଆଲିଟି ହସ୍କିଟାଲ ଓ ଅସ୍ଥି ଏବଂ ଗଶ୍ଚି ବିଭାଗ ହସ୍କିଟାଲରେ ମଧ୍ୟ ଦୁଇଟି ଅମୃତ ଷ୍ଟୋରର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଗୋଏଲ୍ ଆୱାର୍ଡସ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ସରକାର ଷ୍ଟାର୍ଟଅପ୍ ଓ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକ ପାଇଁ ସତ୍ତ୍ୱାଧିକାର ଆଇନକୁ ସରଳ କରାଯାଇଛି ସେହିଭଳି ଉଦ୍ୟୋଗଗୁଡ଼ିକରେ ନବୀକରଣକୁ ଉସାହିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ଜୈବ ଞ୍ଜାନକୌଶଳ କ୍ଷେତ୍ରର ନୂଆନୂଆ ଉଦ୍ୟୋଗଗୁଡ଼ିକୁ ସହାୟତା କରିବା ଲାଗି ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ ସବୁପ୍ରକାର ସହାୟତା ଯୋଗାଇଦେବ ବୋଲି ସେ ପ୍ରତିଶ୍ରଦି ଦେଇଛନ୍ତି

କାଇଫିଙ୍କର ଜାମାତା ତଥା ପ୍ରଖ୍ୟାତ ଗୀତିକାର ଜାଭେଦ୍ ଅଖ୍ତର ତାଙ୍କର ପରଲୋକ ଘଟିବା ଖବରକୁ ନିଶ୍ଚିତ କରିଛନ୍ତି ସେ ଉଭୟ ଚଳଚ୍ଚିତ୍ର ଓ ମଞ୍ଚ ଅଭିନୟରେ ବେଶ୍ ଲୋକପ୍ରିୟ ଥିଲେ ଆଜି ମଧ୍ୟାହ୍ନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି

ସମଗ୍ର ବିଶ୍ୱରେ ଏଭଳି ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟାପକ ରୂପେ ବ୍ୟବହାର କରାଯାଉଥିବାର ଦୃଷ୍ଟାନ୍ତମାନ ରହିଛି

ସେହି ପ୍ରସ୍ତାବକୁ ବ୍ରିଟେନ୍ ଆଗତ କରିଥିଲା ରାସାୟନିକ ଅସ୍ତ୍ରଶସ୍ତ୍ରଗୁଡ଼ିକର ଉତ୍ପାଦନ ମହଜୁଦ ବ୍ୟବହାର ଓ ବିକାଶକୁ ନିଷେଧ କରିବା ପାଇଁ ଏକ ରାଜିନାମାରେ ଉପନୀତ ହେବା ଲାଗି ଏହି ପ୍ରସ୍ତାବରେ ବ୍ୟବସ୍ଥା ରହିଛି ଏହି ଘୋଷଣାନାମା ପ୍ରକାଶ ପାଇବା ପରେ ଏହାର ଅକ୍ଷରେ ଅକ୍ଷରେ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରି ନିରାପତ୍ତା ପରିଷଦ କହିଛି ରାସାୟନିକ ଅସ୍ତ୍ରଶସ୍ତର ବ୍ୟବହାର କରୁଥିବା ରାଷ୍ଟ୍ରଗୁଡ଼ିକୁ ଏହାର କୁପରିଣାମ ପାଇଁ ଉତ୍ତରଦାୟୀ ହେବାକୁ ପଡ଼ିବ ପ୍ରସ୍ତାବରେ ନିରାପତ୍ତା ପରିଷଦ ଏହି ପ୍ରସ୍ତାବକୁ ସମର୍ଥନ କରିବାକୁ ସମସ୍ତ ଦେଶକୁ ନିବେଦନ କରିଛି